ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍ ନାଇଷ୍ଟିନ୍ ମହାମାରୀର ସ୍ଥିତି ଏବଂ ଟିକାକରଣ ଲାଗି ପ୍ରସ୍ତୁତି ସମ୍ପର୍କରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ତଥା ଏହାର ପରିଚାଳନା ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଏହି ବୈଠକରେ ଅବଗତ କରାଯାଇଛି ଭାରତରେ ବିକଶିତ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍କୁ କରୁରୀକାଳୀନ ବ୍ୟବହାର ନିମନ୍ତେ ଇତିମଧ୍ୟରେ ମଞ୍ଜୁରୀ ପ୍ରଦାନ କରାଯିବା ସହ ଏହା ଶତପ୍ରତିଶତ ସୁରକ୍ଷିତ ବୋଲି ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଭବିଷ୍ୟତରେ କେନ୍ଦ୍ରର ସହଯୋଗରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟିକାକରଣ କାର୍ଯ୍ୟ ଯେଭଳି ସୁରୁଖୁରୁରେ କରାଯାଇ ପାରିବ ତାହାର ସଦ୍ୟତମ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବିଶ୍ୱ ଟିକାକରଣ କାର୍ଯ୍ୟକ୍ରମ ତଥା ନିର୍ବାଚନ ଜନିତ ଅଭିଜ୍ଞତାକୁ ଆଧାର କରି ଏହି ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବୈଠକରେ ସୂଚନା ମିଳିଛି

କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ ଲାଭବାନ ହୋଇପାରିବ ଶ୍ରୀ ମୋଦୀ କହିଛନ୍ତି ଦେଶ ବାହାରେ ରହି ମଧ୍ୟ ପ୍ରବାସୀ ଭାରତୀୟମାନଙ୍କର କୋଭିଡ୍ ନାଇଷ୍ଟିନ୍ ମହାମାରୀ ବିପକ୍ଷ ଲଢ଼େଇରେ ଏକ ବଡ଼ ଅବଦାନ ରହିଛି ପିଏମ୍ କେୟାର୍ସ ପାଣ୍ଠିକୁ ତାଙ୍କର ଅବଦାନ ଦେଶର ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଦିଗରେ ସହାୟକ ହୋଇଛି ଏବେ ଦେଶ ଯେତେବେଳେ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି ପ୍ରବାସୀ ଭାରତୀୟମାନଙ୍କୁ ବ୍ରାଣ୍ଡ ଇଣ୍ଡିଆକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ତେବେ ପ୍ରବାସୀ ଭାରତୀୟମାନେ ଯେତେବେଳେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବେ ସେତେବେଳେ ବିଶ୍ୱବ୍ୟାପୀ ଲୋକଙ୍କର ଏହିସବୁ ସାମଗ୍ରୀ ଉପରେ ବିଶ୍ୱାସ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତରେ ବିକଶିତ ନୂତନ ଯୋଜନା ବିଶ୍ୱବ୍ୟାପୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଛି ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଦେଶର ଅତି ଗରିବ ଲୋକଙ୍କୁ ମଧ୍ୟ ସଶକ୍ତ କରାଯିବା ସମ୍ପର୍କୀତ ଭାରତର ଅଭିଯାନ ବିଷୟରେ ବିଶ୍ୱର ପ୍ରତି କୋଣ ଅନୁକୋଶରେ ଚର୍ଚ୍ଚା କରାଯାଉଛି ସେହିଭଳି କୋଭିଡ୍ ମହାମାରୀରେ ଆରୋଗ୍ୟହାର ଅଧିକ ହେବା ସହ ମୃତ୍ୟୁହାର ମଧ୍ୟ ସର୍ବନିମ୍ନ ଥିବା ଦେଶମାନଙ୍କ ସହିତ ଭାରତ ସାମିଲ ହୋଇଛି ଏହାଛଡ଼ା ଏହି ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସମଗ୍ର ବିଶ୍ୱକୁ ମଧ୍ୟ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମାରୋହରେ ଉଦ୍ବୋଧନ ଦେଇ କହିଛନ୍ତି କରୋନା ମହାମାରୀ ଆମ ଦେଶକୁ ଅନେକ ଶିକ୍ଷା ଦେଇଛି ସେଥିମଧ୍ୟରୁ ଆତ୍ମନିର୍ଭର ହେବା ଅନ୍ୟତମ କରୋନା ମହାମାରୀର ଅନିଶ୍ଚିତତା ଘେରା ବିଶ୍ୱରେ ଏକ ବିଶ୍ୱାସ ଯୋଗ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ସମ୍ପର୍କରେ ଆମେ ଶିକ୍ଷାଲାଭ କରିଛୁ ଭାରତରେ ଆମେ ଆତ୍ମନିର୍ଭର ଭାରତ ନୀତିକୁ ଆପଣାଇ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ସହ ବିଦେଶକୁ ଏହାର ଅଧିକ ରପ୍ତାନୀ କରିବାରେ ସକ୍ଷମ ହୋଇପାରିଛୁ

ସେ ଆହୁରି କହିଚ୍ଚନ୍ତି ଆତ୍ମନିର୍ଭର ଭାରତ ପରିକଳ୍ପନାର ଅର୍ଥ ଆତ୍ମକେନ୍ଦ୍ରୀକ ବ୍ୟବସ୍ଥା ଆପଣାଇବା ନୁହେଁ ବରଂ ଏହା ହେଉଛି ଆତ୍ମବିଶ୍ୱାସ ଦ୍ୱାରା ଆତ୍ମନିର୍ଭରତା ଆଡକୁ ଆଗେଇବା

କୋଭିଡ ନାଇଷ୍ଟିନ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବିଶାଳ ଆହ୍ୱାନର ମୁକାବିଲା ପରେ ଭାରତ ସମଗ୍ର ବିଶ୍ୱରେ ଅଗ୍ରଣୀ ଭୂମିକା ନେଇଛି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି

କୋଭିଡ ନାଇଷ୍ଟିନ ମହାମାରୀ ଦ୍ୱାରା ଗମନାଗମନ କ୍ଷେତ୍ର ବ୍ୟାପକଭାବେ ବିପର୍ଯ୍ୟସ୍ତ ହୋଇଛି ଏହିଭଳି କଠିନ ସମୟରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ନିକଟରେ ପହଞ୍ଚ ସେମାନଙ୍କୁ ସ୍ପଦେଶ ପ୍ରତ୍ୟାବର୍ତ୍ତନ କରାଇବା କ୍ଷେତ୍ରରେ ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ଓ ଭାରତୀୟ ମିଶନର ଭୂମିକାକୁ ଶ୍ରୀ କୋବିନ୍ଦ ପ୍ରଶଂସା କରିଛନ୍ତି ଏହି ମହାମାରୀର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ସମୁଦାୟ ଏକଜୁଟ୍ ହୋଇ ଗୁରୁତ୍ୱପୂର୍ଣ୍ଣ ଔଷଧ ବିତରଣ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କ ସହାୟତା ବୟୋଜ୍ୟେଷ୍ଠମାନଙ୍କ ଯତ୍ନ ପାଶ୍ଚି ସଂଗ୍ରହ ଏବଂ ଅସହାୟମାନଙ୍କୁ ଖାଦ୍ୟ ଯୋଗାଣ ଆଦି କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି

ପ୍ରବାସୀ ଭାରତ ଦିବସ ବ୍ୟକ୍ତିଗତ ଏବଂ ସାମୁହିକ ଜୀବନଯାପନ ନିମନ୍ତେ ମହାତ୍ମାଗାନ୍ଧୀଙ୍କ ବିଚାରଧାରାକୁ ସ୍କରଣ କରିବାର ଏକ ଅବକାଶ ମଧ୍ୟ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ଗାନ୍ଧିଜୀ ଭାରତୀୟତା ଅହିଂସା ନୀତି ସରଳତା ଏବଂ ଦୀର୍ଘସ୍ଥାୟୀ ବିକାଶ ଉପରେ ଯେଉଁ ଗୁରୁତ୍ୱ ଦେଇଆସୁଥିଲେ ସେସବୁ ବିଚାରାଧାରା ଆମକୁ ଆଗେଇ ନେବାର ସହାୟକ ହେଉଛି

ଦେଶ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ପୁଣି ଥରେ ଏକ ସୂତ୍ରରେ ବାନ୍ଧିବା ପାଇଁ ଭାରତରତ୍ନ ଅଟଳବିହାରୀ ବାକ୍ରପେୟୀ ଯେଉଁ ପ୍ରୟାସ କରିଥିଲେ ସମଗ୍ ରାଷ୍ଟ ସେଥିପାଇଁ ତାଙ୍କ ନିକଟରେ ଋଣୀ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି

ଏହି ଅବସରରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ

ତିଶୁଳା ତଟରକ୍ଷୀ ଜାହାଜର କମାଣ୍ଡର ଇକୋ ସ୍ୱର୍ଯ୍ୟ ହାଦି କହିଛନ୍ତି ଦୁର୍ଘଟଣାଗ୍ରସ୍ତ ବିମାନ ଯାତ୍ରୀଙ୍କ ଶରୀରର ବିଭିନ୍ନ ଅଂଶ ଏବଂ ଏହି ବିମାନର ଭଗ୍ନାବଶେଷ ଦେଖିବାକୁ ମିଳିଛି ଇଣ୍ଡୋନେସିଆର ଜାତୀୟ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟାଳୟର ମୁଖପାତ୍ର ୟୁସୁଫ ଲତିଫ କହିଛନ୍ତି ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳୀ ଆଡକୁ ଯାତ୍ରା ଆରମ୍ଭ କରିଛନ୍ତି

ଭାରତ ପକ୍ଷରୁ ଏନ୍ ସାଇନ୍ ଦୁଇଟି ୱିକେଟ ଅକ୍ତିଆର କରିଥିବାବେଳେ ଆର ଅଶ୍ୱିନୀ ଓ ମହନ୍ମଦ ସିରାଜ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି